ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଚାନରେ ମୋଟର ବସାଯାଇ ଜଳ ନିଷ୍କାସନ କରାଯାଉଛି

ଫଳରେ ସେଠାରେ ଥିବା ଏକ ଅଟୋ ରିକ୍ନାଟି ଷତିଗ୍ରସ୍ତ ହେବା ସହ ଏହାର ଚାଳକ ସାମାନ୍ୟ ଆହତ ହୋଇଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି ବର୍ଷା ଯୋଗୁଁ ନବରଙ୍ଙପୁର ଜିଲ୍ଲାର ତେନ୍ତୁଳିଖୁଷ୍କି ବ୍ଲକ୍ ସର୍ବାଧିକ ପ୍ରଭାବିତ ହୋଇଛି

ସେ ବର୍ତ୍ତମାନ ରାଜସ୍ତାନ ହାଇକୋର୍ଟର ବରିଷ୍ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି

ଏଥିରେ ରାଜ୍ୟର ସ୍ୱାର୍ଥଜନିତ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯିବ

ଏଥିଲାଗି ଠାକୁରମାନଙ୍କର ସ୍ୱତନ୍ତ ନୀତି ଆଜି ପ୍ରତ୍ୟୁଷରୁ ଆରମ୍ ହୋଇ ଇତି ମଧ୍ଧରେ ଶେଷ ହୋଇଛି

ଲଗାଣ ବର୍ଷା ଯୋଗୁଁ ସମଗ୍ର ସରଧାବାଲି ଅଞ୍ଞଳଟି ଜଳାର୍ଷ୍ଡବ ହୋଇପଡ଼ିଥିବା ବେଳେ ଗୁଖିଚା ଘରେ ଭକ୍ତଙ୍କ ସଂଖ୍ୟା ଆସାତିତ ହ୍ରାସ ପାଇଛି ବୋଲି ଆମ ସମ୍ୟାଦଦାତା ଜଣାଇଛନ୍ତି